ଏହି ଜିଲ୍ଲାଗୁଡିକ ମଧ୍ୟରେ ଭଦ୍ରକ ବୌଦ୍ଧ ବରଗଡ ଢେଙ୍କାନାଳ ଗଜପତି ଜଗତସିଂହପୁର ଯାଜପୁର କସ୍ଧମାଳ କେସ୍ରାପଡା ଖୋର୍ବ୍ବା ମାଲକାନଗିରି ନବରଙ୍ଙପୁର ନୂଆପଡା ସୁବର୍ଣ୍ଡପୁର ଓ ସୁନ୍ଦରଗଡ ରହିଛି

ବିପଦ ବେଳର ବନ୍ଧ ବର୍ଉମାନ ଦେଶରେ କରୋନାର ଦ୍ୱିତୀୟ ଲହର ଚାଲିଥିବାବେଳେ ଏହାର ଭୟାବହତା ଏତେ ଯେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସୁବିଧା ନ ପାଇ ଅନେକ ଲୋକଙ୍କ ଜୀବନ ହାନୀ ହେଉଥିବାର ଦୃଷ୍କିଗୋଚର ହେଉଛି

ମହିଳାଜଶକ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ପ୍ରବଳ ଝଡ ତୋଫାନ ସହ ବଜ୍ରପାତ ହୋଇଥିଲା ଫଳରେ ଘଟଣାସ୍ଥଳରେ ତାଙ୍କର ମୁତ୍ୟୁ ଘଟିଛି ଏହି ଘଟଣାରେ ଅନ୍ୟ ଜଣେ ମହିଳା ମଧ୍ଧ ଆହତ ହୋଇଛନ୍ତି